ସର୍ବାଧିକ ଲୋକଙ୍କୁ କୋଭିଡ ପ୍ତିଷେଧକ ଦେବାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି

ମୁଖ୍ୟମନ୍ତୀଙ୍କ ଗସ୍ତ ଲାଗି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ସୀତାରମଣ ଶ୍ରମିକ କଲ୍ୟାଣ ଅର୍ଥମନ୍ତୀ ନିର୍ମଳା ସୀତାରମଣ ଚଳିତ ବଜେଟ୍ରେ ରାଜ୍ୟ କର୍ମଚାରୀ ବୀମା ନିଗମ ଇଏସ୍ଆଇ ଅଧୀନକୁ ସ୍ୱାଧୀନ ଶ୍ରମିକଙ୍ଙ ସମେତ ବିପୁଳ ସଂଖ୍ୟକ ଶ୍ରମିକମାନଙ୍କୁ ଆଶିବା ସହିତ ଏକ ରାଷ୍ଟ ଏକ ରାସନକାର୍ଡ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏହାଦ୍ୱାରା ଶ୍ରମିକମାନଙ୍କ କଲ୍ୟାଶ ପାଇଁ ଏକ ବୃହତ୍ ମଞ୍ କାର୍ଯ୍ୟ କରିବ

ତେବେ ରବିବାର କୌଶସି କ୍ଲାସ ହେବନାହି

ସେହିପରି ଭାରତରେ ପ୍ରସ୍ତତ ଟିକା ସ୍ବରକ୍ଷିତ ଓ ନିରାପଦ

ଇଞିନିୟରିଂ ପାଇଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ